ଭୁବନେଶ୍ୱର ଏମୁ କର୍ତ୍ତପକ୍ଷ ସେମାନଙ୍ଙୁ ଏଠାରେ ରଖ୍ ଚିକିସ୍

ଶ୍ରୀ ଦାସ କହିଛନ୍ତି ଯେ ଦିଲ୍ଲୀ ଏମ୍ୱରେ ଚିକିସିତ ଦୁଇ ଶିଶୁଙ୍ଙ ପିତା ମାତା ଆଉ ସେଠାରେ ରହିବାକୁ ରାଜି ନୁହନ୍ତି

କଂଟିଜେନ୍ନି ଫଣ୍ଡକୁ ଆପାତକାଳୀନ ସ୍ଥିତିରେ ବ୍ୟବହାର କରାଯାଏ

ରାଜ୍ୟ ସରକାର କଂଟିଜେନ୍ସି ଫଣ୍ଡକୁ ବୃଦ୍ଧି କରି ସେଥିରେ କାଳିଆ ଯୋଜନା ମଧୁବାବୁ ପେନସନ ଯୋଜନାରେ ଏହି ଅର୍ଥକୁ ଖର୍ଚ୍ଚ କରିଛନ୍ତି

ଗତକାଲି ସୀତୁ ଓ ତାଙ୍କ ସଂପକୀୟ ଏକ ବାଇକ୍ରେ ଯାଉଥିବା ବେଳେ ରାଜନଗର ବ୍କର ଡାଙ୍ଗମାଳ ନିକଟସ୍ଥ ଜଳି ଛକରେ ଏକ ହାଇଓ୍ୱା ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଉଭୟ ଟ୍ରକ୍ ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି

ସେମାନଙ୍କୁ ଶିଶୁ ଯତୁ ଅନୁଷାନରେ ରଖାଯାଇଛି